ଏ ସମ୍ମର୍କୀତ ଆଲୋଚନା ଅସମାପ୍ତ ରହିଥିଲା ଆଜି ଏ ବିଷୟରେ ବିସ୍ଠିତ ଭାବେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି

ତେବେ ସେ ସିଧାସଳଖ ବିମାନ ବନ୍ଦରରୁ ପୁରୀ ଯାଇଥିଲେ

ପରୀକ୍ଷାର୍ଥୀଙ୍କୁ ହାତଘଙ୍ଙା ଓ ମୋବାଇଲ୍ ଫୋନ୍ ନେବା ପାଇଁ ବାରଣ କରାଯାଇଛି ଏପରିକି ମହାବିଦ୍ୟାଳୟ କ୍ୟାମ୍ପସ୍କୁ ମୋବାଇଲ୍ ଫୋନ୍ ନେବାକୁ ମନା କରାଯାଇଛି

ତାଙ୍କୁ ବୁର୍ଲା ବଡ଼ମେଡିକାଲ୍ରେ ଭର୍ଉ କରାଯାଇଛି

କରାଯାଉଛି

ଆଜି ସମ୍ୟଲପୁର ବିଶ୍ୱବିଦ୍ୟାଳୟ ଓ ରୋହତକ ଏବଂ ମଧ୍ଧପ୍ରଦେଶ ଓ ରା ବିଶ୍ୱବିଦ୍ୟାଳୟ ମଧ୍ଧରେ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ ପାଣିପାଗ ରାକ୍ୟର ବିଭିନ୍ମ ସ୍ଥାନରେ ବର୍ଷା ଲାଗି ରହିଛି ତେବେ ପଣ୍ଟିମ ଓଡ଼ିଶାରେ ଏହାର ଅଧିକ ପ୍ରଭାବ ଦେଖାଦେଇଛି